ପିଏମ୍ ନୀତି ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତୀୟ ଅର୍ଥନୀତିର ମୌଳିକ ଭିତ୍ତିଭୂମି ଅତ୍ୟନ୍ତ ମଜବୁତ୍ ରହିଛି ଓ ବର୍ତ୍ତମାନର ସଙ୍କଟାବସ୍ଥାକୁ ଉତ୍ତରିବାକୁ ଏହା ଯଥେଷ୍ଟ କ୍ଷମତାପନ୍ନ ନୀତି ଆୟୋଗଠାରେ ଦେଶର ବଡ଼ ବଡ଼ ଅର୍ଥନୀତିଜ୍ଞ ଓ ଶିଳ୍ପପତିମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ପର୍ଯ୍ୟଟନ ସହରାଞ୍ଚଳ ବିକାଶ ମୌଳିକ ଡାଞ୍ଚା ଓ କୃଷିଭିତ୍ତିକ ଶିଳ୍ପ ଅର୍ଥନୀତିକୁ ଆଗକୁ ଆଗେଇ ନେବା ଓ ନିଯୁକ୍ତି ସୃଷ୍ଟି କରିବାକୁ ସମ୍ପର୍ଶ୍ଣ ସକ୍ଷମ

ଭାରତୀୟ ଅର୍ଥନୀତିର କ୍ଷମତା ଓ ମୌଳିକ ଭିତ୍ତିଭୂମିକୁ ହୃଦୟଙ୍ଗମ କରାଯିବା ପରେ ଏହାର ପରିକ୍ସନା କରାଯାଇଛି ଭାରତକୁ ସମ୍ଭାବନାର ଭୂମିଭାବେ ବର୍ଷ୍ଣନା କରି ବାସ୍ତବିକତା ଓ ଅନୁଭ୍ତି ମଧ୍ୟରେ ଥିବା ଦୂରତ୍ୱକୁ କମ୍ କରିବାପାଇଁ ସେ ସବୁପକ୍ଷକୁ ନିବେଦନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଆମ ସମସ୍ତଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ହେବ ଓ ଗୋଟିଏ ଦେଶର ଆଭିମୁଖ୍ୟକୁ ଭିତ୍ତିକରି ଆଗକୁ ଅଗ୍ରସର ହେବାକୁ ପଡ଼ିବ ଏକ ଟ୍ୱିଟ୍ ବାର୍ଭାରେ ନୀତିଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ବୈଠକରେ ଅର୍ଥନୈତିକ ଅଭିବୃଦ୍ଧି ଷ୍ଟାର୍ଟ ଅପ୍ କମ୍ପାନୀ ଓ ନବୀକରଣ ଭଳି ବ୍ୟାପକ ବିଷୟ ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା ହୋଇଛି ପିଏମ୍ କୋଲ୍କାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ କୋଲ୍କାତାକୁ ଦୁଇ ଦିନ ଗସ୍ତରେ ଯିବେ

ସେହି ଅଟ୍ଟାଳିକାଗୁଡ଼ିକର ମରାମତି କରାଯାଇଥିଲା

ପ୍ରଧାନମନ୍ତ୍ରୀ କୋଲ୍କାତା ପୋର୍ଟ ଟ୍ରଷ୍ଟ ଉହବରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସ୍ଟଚୀ ରହିଛି

ଜମ୍ମୁ କାଶ୍ମୀରରେ କଟକଣା ଲାଗୁ କରାଯିବା ସଂକ୍ରାନ୍ତୀୟ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶର ସପ୍ତାହେ ମଧ୍ୟରେ ସମୀକ୍ଷା କରି ଏହାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ସୁପ୍ରିମ୍କୋର୍ଟ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହସ୍କିଟାଲ୍ ଓ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ପ୍ରତ୍ୟେକ ଅନୁଷ୍ଠାନରେ ଇଷ୍ଟର୍ନେଟ୍ ସେବା ପୁନଃ ସ୍ଥାପନ କରିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଜଷ୍ଟିସ୍ ଏନ୍ଭି ରମନା ଆର୍ ସୁଭାଷ ରେଡ୍ରୀ ଓ ବିଆର୍ଗବାଇଙ୍କୁ ନେଇ ଏକ ଖଣ୍ଡପୀଠ ଏ ସମ୍ଭନ୍ଧୀୟ ପିଟିସନ୍ର ଶୁଣାଣି କରି ଏହି ରାୟ ଦେଇଛନ୍ତି ସେହି ପିଟିସନ୍ଗୁଡ଼ିକ ମଧ୍ୟରେ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍ ଓ 'କାଶ୍ମୀର ଟାଇମ୍ସ' ସମ୍ପାଦପତ୍ର କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭାସିନ୍ଙ୍କ ଆବେଦନଗ୍ରଡ଼ିକ ମଧ୍ୟ ରହିଛି ରାଜ୍ୟରେ ଲାଗୁ କରାଯାଇଥିବା କଟକଣାଗୁଡ଼ିକୁ ଚ୍ୟାଲେଞ୍ଜ କରି ଏହି ଆବେଦନଗୁଡ଼ିକ କରାଯାଇଥିଲା ଜଷିସ୍ ଏନ୍ଭି ରମନା କହିଛନ୍ତି ଇଷ୍ଟର୍ନେଟ୍ ସେବା ବାତିଲ୍ କରିବା କିମ୍ବା ଏହା ଉପରେ କଟକଣା ଲାଗୁ କରିବାପାଇଁ ଜାରି କରାଯାଇଥିବା ଯେକୌଣସି ନିର୍ଦ୍ଦେଶର ନ୍ୟାୟିକ ଯାଞ୍ଚ କରାଯିବ ଖଣ୍ଡପୀଠ କହିଛନ୍ତି ବାକ୍ସ୍ୱାଧୀନତା ଏକ ଅତ୍ୟନ୍ତ ମ୍ବଲ୍ୟବାନ ତଥା ପବିତ୍ର ଅଧିକାର

ଏଭଳି ନିଷେଧାଜ୍ଞା ଲାଗ୍ର କରିବା ସମୟରେ ମାଜିଷ୍ଟ୍ରେଟ୍ମାନେ ସେମାନଙ୍କର ବୁଦ୍ଧିର ପ୍ରୟୋଗ କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି

ଏହା ହେଉଛି ଷୋଡଶ ଷଭାରତୀୟ ଜନଗଣନା ଓ ଏହି ଜନଗଣନାରେ ଲୋକମାନଙ୍କୁ ସେମାନଙ୍କର ପରିବାର ମୁଖ୍ୟଙ୍କ ମୋବାଇଲ୍ ନୟର ଶୌଚାଳୟ ସମ୍ଭନ୍ଧୀୟ ସୂଚନା ଟେଲିଭିଜନ ଇଣ୍ଟରନେଟ୍ ସେମାନଙ୍କ ପାଖରେ ଥିବା ଗାଡ଼ିମୋଟର ଓ ପାନୀୟଜଳର ଉତ୍ସ ଆଦି ବିଷୟ ଉପରେ ପ୍ରଶ୍ନ ପଚରାଯିବ ପୂର୍ବର ପାରମ୍ପରିକ କାଗଜ କଲମର ବ୍ୟବହାର ପରିବର୍ତ୍ତେ ଏଥରକର କନଗଣନାରେ ମୋବାଇଲ୍ ଫୋନ୍ ଆପ୍ଲିକେସନ୍ର ବ୍ୟବହାର କରାଯିବ

ଏହି ପ୍ରତିନିଧି ଦଳ ଜନ୍ମୁ କାଶ୍ମୀର ପରିସ୍ଥିତି ବିଷୟରେ ଅବଗତ ହେବାପାଇଁ ସେ ଅଞ୍ଚଳର ବିଭିନ୍ନ ବର୍ଗର ଲୋକମାନଙ୍କ ସହ ବାର୍ତ୍ତାଳାପ କରିବେ ଗତକାଲି ଏହି ଦଳ କମ୍ମୁ କାଶ୍ମୀର ଉପରାଜ୍ୟପାଳ ଜିସି ମୁର୍ମୁ ଓ ପ୍ରଶାସନ ଏବଂ ସେନାବାହିନୀର ଉଚ୍ଚ ପଦସ୍ଥ କର୍ମଚାରୀମାନଙ୍କୁ ସାକ୍ଷାତ କରିଥିଲେ

ଏହି ପ୍ରତିନିଧି ଦଳ ରାଜନୈତିକ ନେତା ସମାଜର ବିଭିନ୍ନ ଗୋଷ୍ଠୀ ଓ ଯୁବ କର୍ମୀମାନଙ୍କ ସମେତ ବହୁ ପ୍ରତିନିଧିଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ସେମାନେ ମଧ୍ୟ କିଛି ସ୍ଥାନୀୟ ସମ୍ଭାଦପତ୍ରର ସମ୍ପାଦକମାନଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ବିଦେଶୀ ରାଷ୍ଟ୍ରଦ୍ୱତମାନଙ୍କୁ ଜନ୍ମୁ କାଶ୍ମୀର ଗସ୍ତ କରିବାପାଇଁ ଅନୁମତି ଦେବାଉପରେ ବିରୋଧି ଦଳଗୁଡ଼ିକ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି କଂଗ୍ରେସ ଏହାକୁ ଏକ ସପରିକ୍ଷିତ ଗସ୍ତ ଭାବେ ବର୍ଷ୍ଣନା କରିଥିବାବେଳେ ବୈଦେଶିକ ମନ୍ତ୍ରଣାଳୟ କହିଛି କଂଗ୍ରେସର ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଅମ୍ଳକ କାରଣ ଜନ୍ମୁ କାଶ୍ମୀରରେ ସ୍ୱାଭାବିକ ପରିସ୍ଥିତି ଫେରିଥିବା ବିଷୟରେ ଜାଣିବା ଲାଗି ଏହି ପ୍ରତିନିଧି ମଣ୍ଡଳକୁ ସେଠାକୁ ଗସ୍ତ କରିବାକୁ ସୁଯୋଗ ଦିଆଯାଇଛି

ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ପାଣ୍ଠି ନଗଦ ଟଙ୍କା ଆକାରରେ ଦିଆ ନ ଯାଇ ନିର୍ବାଚନ ବଣ୍ଡ୍ ମାଧ୍ୟମରେ ଦିଆଯିବାକୁ ନିଷ୍ପଭି ନିଆଯିବା ପରେ ଏହି ବଣ୍ଡ୍ ଜାରି କରାଯାଇଛି ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ପ୍ରଦାନରେ ସ୍ୱଚ୍ଚତା ଆଣିବା ହେଉଛି ନିର୍ବାଚନ ବଣ୍ଣ୍ ଜାରିର ମୁଖ୍ୟ ଲକ୍ଷ୍ୟ

ବିଭାଗୀୟ କର୍ମକର୍ତ୍ତମାନଙ୍କ କହିବା ଅନୁସାରେ ଆୟକର ବିଭାଗ ଏକ ନିଃଶୁଳ୍କ ଟେଲିଫୋନ୍ ନମ୍ଘର କାରି କରିଛି ଏହି ନମ୍ଘରରେ ସର୍ବସାଧାରଣ ଆୟକର ବିଭାଗକୁ ଅର୍ଥବଳର ବ୍ୟବହାର ବେଆଇନ ଭାବେ ଅର୍ଥ ବଣ୍ଟନ ଓ ନିର୍ବାଚନ ସମ୍ଭନ୍ଧୀୟ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ ବିଷୟରେ ଜଣାଇପାରିବେ

ଖେଲୋ ଇଣ୍ଡିଆ ଆସାମର ଗୌହାଟୀରେ ଆରମ୍ଭ ହେବାକୁ ଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହପାଇଁ ସମସ୍ତ ପ୍ରସ୍ତୁତି ଚଡ଼ାନ୍ତ ହୋଇଛି

ଖେଲୋ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ଜୋଶୀ କହିଛନ୍ତି ଉଦ୍ଘାଟନୀ ସମାରୋହପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ସେ କହିଛନ୍ତି ଗୌହାଟୀ ସହ ସମଗ୍ର ଦେଶ ଏହି ବର୍ଷାଢ଼୍ୟ ଉଦ୍ଘାଟନୀ ସମାରୋହକୁ ଦେଖିବାଲାଗି ଉତ୍ସକତାର ସହ ଅପେକ୍ଷାକରି ରହିଛି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଏବଂ ବହୁ ବିଶିଷ୍ଣ କ୍ରିଡ଼ାବିତ୍ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ରହିବେ କ୍ରିକେଟ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଆନ୍ତର୍ଜାତିକ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଖେଳାଯିବ

ୟୁଏସ୍ ହାଉସ୍ ଟ୍ରମ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍ ବିରୁଦ୍ଧରେ ଯୁଦ୍ଧ କରି ନ ପାରିବାପାଇଁ ତାଙ୍କର କ୍ଷମତାକୁ ହ୍ରାସ କରାଯିବା ବିଷୟ ଲୋଡ଼ାଯାଇ ଏକ ପ୍ରତୀକାତ୍କକ ପ୍ରସ୍ତାବ ଆମେରିକା ପ୍ରତିନିଧି ସଭାରେ ଗୃହୀତ ହୋଇଛି